ବନ୍ଦେ ଭାରତ ମିଶନରେ ଶ୍ରୀଲଙ୍କାରୁ ଏହା ହେଉଛି ତୂତୀୟ ବିମାନ

ଶ୍ରୀଲଙ୍କାରେ ଭାରତର ହାଇ କମିସନର ଗୋପାଳ ବାଗ୍ଲେ ଶ୍ରୀଲଙ୍କା ସରକାରଙ୍କ ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି

ସେମାନଙ୍କ ମଧ୍ୟରେ ଅଧିକାଂଶ କ୍ଷୁଦ୍ର ବ୍ୟବସାୟୀ ଓ ଉଦ୍ୟୋଗପତି ଅଟକି ରହିଥିବା ପର୍ଯ୍ୟଟକ ଓ ଶ୍ରମିକ ରହିଛନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶ ଉଭୟ ବିମାନ ଓ କାହାଜ ଯୋଗେ ସ୍ପଦେଶ ପ୍ରତ୍ୟାବର୍ତ୍ତନ କରିସାରିଲେଣି କିଛି ଭାରତୀୟ ଭଡା ବିମାନରେ ମଧ୍ୟ ସ୍ପଦେଶ ଫେରିଛନ୍ତି କଲମ୍ଘୋସ୍ଥିତ ଭାରତୀୟ ହାଇକମିସନ ସେଠାରେ ଥିବା ଭାରତୀୟମାନଙ୍କୁ ସହାୟତା ପାଇବା ଲାଗି ହେଲ୍ପଲାଇନ୍ ନୟରରେ ଯୋଗାଯୋଗ କରିବା ପାଇଁ ପରାମର୍ଶ ଦେଇଛି

ଏହି ବୀମା ଯୋଜନାର ସୁବିଧା ସେମାନଙ୍କୁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ମିଳିବ

ସେହି ସ୍ୱାସ୍ଥ୍ୟକର୍ମୀମାନଙ୍କ ମଧ୍ୟରେ କୋଭିଡ ନାଇଷ୍ଟିନ୍ ସଂକ୍ରମିତ ମାନଙ୍କ ସହ ସିଧାସଳଖ ସଂମ୍ପର୍ଶରେ ଆସୁଥିବା ଗୋଷ୍ଠୀର ସ୍ୱାସ୍ଥ୍ୟ କର୍ମୀମାନେ ରହିଛନ୍ତି ସେହି ସ୍ୱାସ୍ଥ୍ୟକର୍ମୀମାନଙ୍କ ପ୍ରତି ସଂକ୍ରମଣର ଅଧିକ ବିପଦ ରହିଛି

ଜାତୀୟ ଦୂର୍ବିପାକ ସହାୟତା ପାଖିରୁ ଏହି ଯୋଜନା ବାବଦରେ ଅର୍ଥ ପ୍ରଦାନ କରାଯିବ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଶାଳୟ ଅଧୀନରେ ଏହାକୁ କାର୍ଯ୍ୟକାରୀ କରାଯାଉଛି ଏହି ବୀମା ଯୋଜନା ମଧ୍ୟରେ ଡାକ୍ତର ନର୍ସ ଚିକିତ୍ସା ସହାୟକ କର୍ମୀ ସଫାଇ କର୍ମଚାରୀ ଓ ହସ୍କିଟାଲ ଗୁଡ଼ିକରେ କାର୍ଯ୍ୟରତ ଆଉ କିଛି କର୍ମଚାରୀ ଅନ୍ତର୍ଭୁକ୍ତ ହୋଇଛନ୍ତି ଉଭୟ କେନ୍ଦ୍ରସରକାର ଓ ରାଜ୍ୟ ସରକାରୀ ସ୍ୱାସ୍ଥ୍ୟକର୍ମୀମାନେ ଏହି ବୀମା ଯୋଜନାରେ ଲାଭ ପାଇପାରିବେ ୱାର୍ଡ ବୟ ଆଶାକର୍ମୀ ଓ ଟେକ୍ଟିସିଆନ୍ମାନେ ମଧ୍ୟ ଏହି ସ୍ୱତନ୍ତ ବୀମା ଯୋଜନାରେ ସ୍ଥାନ ପାଇଛନ୍ତି କୋଭିଡ ନାଇଷ୍ଟିନ୍ରେ ସଂକ୍ରମିତମାନଙ୍କ ସହ ସଂସ୍ୱର୍ଶରେ ଆସି ଆକସ୍କିକ ମୃତ୍ୟୁ ଘଟିବା ସ୍ଥଳେ ମଧ୍ୟ ଏହି ବୀମା ଯୋଜନାର ସୁବିଧା ମିଳିବ ଏହି ସ୍ୱାସ୍ଥ୍ୟକର୍ମୀମାନେ ଯଦି ଅନ୍ୟ କୌଣସି ବୀମା ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥାନ୍ତି ତାହାସହିତ ସେମାନଙ୍କୁ ଏହି ବୀମା ଯୋଜନାର ସୁବିଧା ମିଳିବ ପିଏମ୍ ମିଜୋରାମ ସିଏମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମିକୋରାମରେ ଭୂମିକମ୍ପ ଅନୁଭୂତ ହେବା ପରେ ମୁଖ୍ୟମନ୍ତ୍ରୀ କୋରାମ ଥଙ୍ଗାଙ୍କ ସହ ପରିସ୍ଥିତି ବିଷୟରେ କଥାବାର୍ତ୍ତା କରିଛନ୍ତି ଏକ ଟ୍ୱିଟ୍ ବାର୍ତ୍ତାରେ ଶ୍ରୀ ମୋଦି କହିଛନ୍ତି କେନ୍ଦ୍ର ସରକାର ରାଜ୍ୟକୁ ସମସ୍ତ ସହାୟତା ଯୋଗାଇ ଦେବେ

ଏଚ୍ଏମ୍ ମିକୋରାମ ସିଏମ୍ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମିକ୍କୋରାମ ମୁଖ୍ୟମନ୍ତ୍ରୀ ଜୋରାମ ଥଙ୍ଗାଙ୍କ ସହ କଥାବାର୍ତ୍ତା କରି ଭୂମିକମ୍ପ ଜନିତ ପରିସ୍ଥିତିର ସମୀକ୍ଷା କରିଛନ୍ତି ଏକ ଟ୍ୱିଟ୍ କରି ଶ୍ରୀ ଶାହା କେନ୍ଦ୍ରରୁ ସମସ୍ତ ସହାୟତା ଦେବାକୁ ପ୍ରତିଶ୍ରତି ଦେଇଛନ୍ତି ସେ କହିଛନ୍ତି ରାଜ୍ୟର ଜନସାଧାରଣ ସୁରକ୍ଷିତ ରୁହନ୍ତୁ ଏଥିପାଇଁ ସେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି ମନମୋହନ ସିଂ ପିଏମ୍ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍କର ମନମୋହନ ସିଂହ ଲଦାଖରେ ଭାରତ ଓ ଚୀନ୍ର ଜବାନମାନଙ୍କ ମଧ୍ୟରେ ସଂଘର୍ଷରେ ପ୍ରାଣବଳୀ ଦେଇଥିବା ସହିଦ ଜବାନମାନଙ୍କ ପ୍ରତି ନ୍ୟାୟ ପ୍ରଦାନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରିଛନ୍ତି

ଏକ ବିବୃତ୍ତି ଦେଇ ଡକ୍କର ସିଂହ କହିଛନ୍ତି ସହିଦ ଜବାନମାନଙ୍କୁ ଯଦି ଉପଯୁକ୍ତ ନ୍ୟାୟ ନମିଳେ ତାହେଲେ ଏହା ଲୋକମାନଙ୍କ ବିଶ୍ୱାସ ପ୍ରତି କୁଠାରଘାତ ହେବ ଡକ୍ଟର ସିଂହ କହିଛନ୍ତି ବର୍ତ୍ତମାନ ଭଳି ସମୟରେ ଦେଶର ଜନସାଧାରଣଙ୍କୁ ଐକ୍ୟବଦ୍ଧ ହୋଇ ଏହାର ମୁକାବିଲା କରିବାକୁ ହେବ ଓ ଏଭଳି ବିପଦକୁ ଦୂଢ଼ତାର ସହ ସାମ୍ନା କରିବାକୁ ପଡିବ

ସେ କହିଛନ୍ତି ଚୀନ୍ର ଧମକରେ ଭାରତ କେବେ ଭୟଭୀତ ହେବନାହିଁ କିମ୍ବା ନିଜର ଆଞ୍ଚଳିକ ଅଖଣ୍ଡତା ସହ କେବେ ସାଲିସ୍ କରିପାରିବନାହିଁ ଫୋନ୍ ଇନ୍ ଆଇସିଏମ୍ଆର୍ ର ଏପିଡେମିଓଲୋକି ଓ ସଂକ୍ରମକ ରୋଗ ବିଭାଗ ମୁଖ୍ୟ ବୈଜ୍ଞାନିକ ଡକ୍କର ରମଣ ଆର୍ ଗଙ୍ଗା ଖେଦକର କହିଛନ୍ତି କୋଭିଡ ସଂକ୍ରମଣ ମାତ୍ରା ହ୍ରାସକରିବାର ଏକମାତ୍ର ଉପାୟ ହେଉଛି ସମସ୍ତ ଆବଶ୍ୟକ ଆଗୁଆ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ଆକାଶବାଣୀର ଫୋନ୍ଇନ୍ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ସେ କହିଛନ୍ତି ଲୋକମାନେ କୋଭିଡ ନାଇଷ୍ଟିନ୍ ନମ୍ମନା ପରୀକ୍ଷା ପାଇଁ ଭୟଭୀତ ହେବା ଉଚିତ୍ ନୁହେଁ ଡକ୍ଟର ଗଙ୍ଗା ଖେଦକର କହିଛନ୍ତି ନମୂନା ପରୀକ୍ଷା କରାନଗଲେ ସଂକ୍ରମିତ ବ୍ୟକ୍ତିଙ୍କର ଉପଯୁକ୍ତ ଚିକିତ୍ସା କରାଯାଇପାରିବ ନାହିଁ ଆକାଶବାଣୀର ଫୋନ୍ଇନ୍ କାର୍ଯ୍ୟକ୍ରମରେ କୋଭିଡ ନାଇଷ୍ଟିନ୍ ସଂକ୍ରାନ୍ତରେ ଆଲୋଚନା ହୋଇଥିଲା ଏକ୍ନପର୍ଟ ସ୍ୱିକ୍ ଆମର ଏକ୍ନପର୍ଟ ସ୍ୱିକ୍ କାର୍ଯ୍ୟକ୍ରମରେ ଆମେ ଦେଶର ଚିକିତ୍ସାକ୍ଷେତ୍ରର ବିଶେଷଜ୍ଞମାନଙ୍କ ମତାମତକୁ ଲୋକମାନଙ୍କ ନିକଟରେ ପହଞ୍ଚାଇବାକୁ ପ୍ରୟାସ ଜାରି ରଖିଛି ଆକାଶବାଣୀ ସହ ଏକ ସାକ୍ଷାତ୍କାରରେ ନୃଆଦିଲ୍ଲୀର ସୀତାରାମ ଭରତିଆ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସାଇନୁ ଆଣ୍ଡ ରିସର୍ଚ୍ଚର ଡକୁର ଅମରଚାନ୍ଦ ବଜାଜ ପରିସ୍କାର ପରିଚ୍ଛନ୍ନତାର ଗୁରୁତ୍ୱ ବିଷୟ ଉଲ୍ଲେଖ କରି କୋଭିଡ ନାଇଷ୍ଟିନ୍ ସଂକ୍ରମଣରୁ ରକ୍ଷାପାଇବା ପାଇଁ କିଭଳି ଭାବେ ନିଜକୁ ପରିସ୍କାର ପରିଚ୍ଚନ୍ନ ରଖିବ ସେ ସଂକ୍ରାନ୍ତରେ ବିସ୍ତୃତ ଭାବେ ବର୍ଣ୍ଣନା କରିଛନ୍ତି ଲୋକନାରାୟଣ ଜୟପ୍ରକାଶ ହସ୍କିଟାଲର ଡକୁର ନରେଶ ଗୁପ୍ତା କହିଛନ୍ତି ଅଧିକାଂଶ ସ୍ଥଳେ କୋଭିଡ ନାଇଣ୍ଟିନ୍ ସଂକ୍ରମଣ ଆପଣାଛାଏଁ ଲୋପ ହୋଇଯାଇଥାଏ ଓ ବହୁତ କମ୍ ସଂଖ୍ୟକ ସଂକ୍ରମିତ ବ୍ୟକ୍ତିଙ୍କୁ ହସ୍କିଟାଲରେ ଭର୍ତ୍ତି କରାଯିବାର ଆବଶ୍ୟକ ପଡିଥାଏ

ଦେଶରେ କୋଭିଡ ନାଇଷ୍ଟିନ୍ ସଂକ୍ରମଣ ଯୋଗୁଁ ଲୋକମାନଙ୍କର ଜୀବିକା ନିର୍ବାହନର ପନ୍ଥା ବ୍ୟାହତ ହୋଇଥିବା ଦୃଷ୍ଟିରୁ କ୍ଷୁଦ୍ର ଜଙ୍ଗଲଜାତ ପଦାର୍ଥ ଗୁଡ଼ିକର ସଂଗ୍ରହ ଦ୍ୱାରା ସେହିସବୁ ରାଜ୍ୟଗୁଡ଼ିକର ଆଦିବାସୀ ଓ ଜଙ୍ଗଲ ଅଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କୁ ଏହା ବହୁମାତ୍ରାରେ ସାହାଯ୍ୟ କରିଛି

ସେହି ସାମଗ୍ରୀଗୁଡ଼ିକ ମଧ୍ୟରେ ଆଦିବାସୀ ମାନଙ୍କ ଦ୍ୱାରା ସଂଗୃହୀତ କୃଷିଜାତ ପଦାର୍ଥ ଓ ଉଦ୍ୟାନଜାତ ପଦାର୍ଥ ମଧ୍ୟ ଅନ୍ତର୍ଭୁକ୍ତ